ଏହିସବୁ ମାମଲା ଗୁଡ଼ିକରେ ତଦନ୍ତ କାର୍ଯ୍ୟକୁ ଠିକ୍ ଏବଂ ଦୂଢ଼ ଭାବରେ କରିବା ପାଇଁ ପ୍ରଧାନମନ୍ତୀ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି

ଏହି ବୈଠକରେ ବରିଷ ପୁଲିସ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ

କ୍ରାଇମ୍ବ୍ରାଞର ଅର୍ଥନୈତିକ ଅପରାଧ ଶାଖା ପକ୍ଷର୍ ଆଗତ ଏକ ଆବେଦନର ବିଚାର କରି ସ୍ୱତନ୍ତ କୋର୍ଟ ଏହି ଅନୁମତି ପ୍ରଦାନ କରିଛନ୍ତି

ବିକେଡିର ଏଭଳି ପଦକ୍ଷେପକୁ ଶ୍ରୀ ଯାଦବ ପ୍ରଶଂସା କରିଛନ୍ତି ବେଆଇନ୍ ଅଲ୍ଟ୍ରାସାଉଣ୍ଡ ଭଦ୍ରକ ଜିଲ୍ଲାରେ ବେଆଇନ୍ ଅଲ୍ଟ୍ରାସାଉଣ୍ଡ ସଂସ୍ଥା ଚାଲିଥିବା ନେଇ ଅଭିଯୋଗ ମିଳିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ତଦନ୍ତ ଆର ହୋଇଛି ଡାକ୍ତର ଲିଙ୍ଗରାଜ ମିଶ୍ରଙ୍କ ଅଧ୍ଧକ୍ଷତାରେ ଏକ ଉଚ୍ଚସ୍ଡରୀୟ ଟିମ୍ ଗତକାଲିଠାରୁ ଏହି ତଦନ୍ତ ଆରମ୍ଭ କରିଛନ୍ତି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିହାଧିକାରୀ ଡାକ୍ତର ରସିଦ୍ ଏ ସମ୍ମର୍କରେ ସୂଚନା ଦେଇ କହିଛନ୍ତି ତଦନ୍ତ ଶେଷ ହେବା ପରେ ଅଭିଯୁକ୍ତ ସଂସ୍ଥାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ୱାଟର ଫାଉକ୍କେନ ମ୍ୟୁଜିକାଲ ଫାଉକ୍କେନ ଗୋଲାପ ଉଦ୍ୟାନ ହରିଣ ପାର୍କ ସମେତ ଉଦ୍ୟାନର ସବୁଜିମାର ପରିଦର୍ଶକ ମକା ଉଠାଇପାରିବେ